ତେବେ ଗତକାଲି ଭଳି ଆଜି ଗୃହରେ ଶୃନ୍ୟକାଳ ହୋଇନଥିଲା

ସଭ୍ୟ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ମର ଉତରରେ ମନ୍ତୀ ଶ୍ରୀ ବେହେରା କହିଛନ୍ତି ଯେ ରାଜ୍ୟ ସରକାର ଗରୀବଙ୍କ ନିମନ୍ତେ ଅନେକ ଯୋଜନା କାର୍ଯ୍ୟକାରୀ କର୍ବଛନ୍ତି

ତେବେ ଜନସଂଖ୍ୟା ଭୌଗଳିକ ଅବସ୍ଥିତି ଏବଂ କାର୍ଯ୍ୟର ଗୁରୁତ୍ୱକୁ ନେଇ ଆରଆଇ ସର୍କଲ ଗଠନ କରା ଯାଉଅଛି

ଚାଷୀ ନିଜର ବଳକା ଅଂଶଧନ ମଧ୍ୟ ପଇଠ କର୍ଛନ୍ତି

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଆକି ବିଧାନସଭାରେ ଉପବାଚସ୍ୱତି ପାଇଁ ଶ୍ରୀ ସିଂଙ୍କ ନାମ ପ୍ରସ୍ତାବ ଦେଇଥିଲେ

ଶେଷରେ ସେ ସର୍ବସମ୍ମତିକ୍ରମେ ଉପବାଚସ୍ବତି ଭାବେ ନିର୍ବାଚିତ ହୋଇଛନ୍ତି